ବିଜେପି ପକ୍ଷରୁ ଦେଶବ୍ୟାପୀ ସେବା ସପ୍ତାହ ପାଳନ ଜାରିରହିଛି

ଏହି ବିଲ୍ର ଆଲୋଚନାକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଜମାକାରୀଙ୍କ ଅର୍ଥକୁ ସୁରକ୍ଷା ଦେବାକୁ ଏହା ଉଦ୍ଦିଷ୍ଟ ସେ କହିଛନ୍ତି ଯେଉଁ ସମିତିଗୁଡ଼ିକ ବ୍ୟାଙ୍କ୍ ସଦୂଶ କାର୍ଯ୍ୟ କରୁଛନ୍ତି ସେଗୁଡ଼ିକ ବ୍ୟବସାୟିକ ବ୍ୟାଙ୍କ୍ଗୁଡ଼ିକ ପାଇଁ ଥିବା ନିୟମ ଅଧୀନକୁ ଆସିଯିବା ଉଚିତ୍ ଏହାଦ୍ୱାରା ସେମାନେ ରିଜର୍ଭ ବ୍ୟାଙ୍କ୍ର ନିୟନ୍ତ୍ରଣ ମଧ୍ୟକୁ ଆସିପାରିବେ ଓ ସେମାନଙ୍କର ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଘଟିବ

ଶ୍ରୀମତୀ ସୀତାରମଣ କହିଛନ୍ତି ବର୍ତ୍ତମାନ ସମବାୟ ବ୍ୟାଙ୍କଗୁଡ଼ିକରେ ବିଭିନ୍ନ ସମସ୍ୟା ଦେଖାଦେଇଛି ଜମାକାରୀଙ୍କ ସ୍ପାର୍ଥରକ୍ଷା ଏବଂ ସମବାୟ ବ୍ୟାଙ୍କରେ ଗଭର୍ଣ୍ଣାନ୍ନକୁ ଉନ୍ନତିକରଣ କରିବା ଲାଗି ଏହି ବିଲ୍ରେ ବ୍ୟବସ୍ଥା ରହିଛି

ଏହି ସଂଶୋଧିତ ଆଇନ ଦ୍ୱାରା ରିଜର୍ଭବ୍ୟାଙ୍କ କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଦିଗରେ ମଧ୍ୟ ପଦକ୍ଷେପ ନେଇପାରିବ କଂଗ୍ରେସସିପିଏମ୍ ଏବଂ ଟିଏମ୍ସି ପକ୍ଷରୁ ଆଗତ କେତେଗୁଡ଼ିଏ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ସମ୍ଭିଧାନରେ ପ୍ରଦତ୍ତ କ୍ଷମତା ଅନୁଯାୟୀ କେନ୍ଦ୍ର ସରକାର ଏହି ବିଲ୍ ଆଗତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାରଗୁଡ଼ିକର ସହମତିର କୌଣସି ଆବଶ୍ୟକତା ନାହିଁ

ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେ ଜଣେ ସଭ୍ୟ ଥିଲେ

ଏହି ଅବସରରେ ଶ୍ରୀ ମୋଦୀଙ୍କୁ ଦେଶବିଦେଶରୁ ଶୁଭେଚ୍ଛା ବାର୍ତ୍ତାମାନ ମିଳିବାରେ ଲାଗିଛି

ତେବେ ଏ ବାବଦରେ ରେଳବାଇ ଯାତ୍ରୀମାନଙ୍କ ନିକଟରୁ ସିଧାସଳଖ କୌଣସି ଭଡ଼ା ଆଦାୟ କରିନାହିଁ ଏହି ଭଡ଼ା ସଂପୃକ୍ତ ରାଜ୍ୟ ସରକାର କିମ୍ବା ସେମାନଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧିମାନଙ୍କ ନିକଟରୁ ରେଳବାଇ ଗ୍ରହଣ କରିଛି

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଗତକାଲି ରାଜ୍ୟସଭାରେ ଏ ସଫପର୍କିତ ପ୍ରଶ୍ୱର ଲିଖିତ ଉତ୍ତରରେ କହିଛନ୍ତି ଏଥିଲାଗି କାରି ଗାଇଡ୍ ଲାଇନ ଅନୁଯାୟୀ ଆରଟି ପିସିଆର ପରୀକ୍ଷଣ ଲାଗି ବିମାନ ବନ୍ଦର ଅପରେଟର ନମୁନା ସଂଗ୍ରହ ତଥା ବିଶ୍ରାମସ୍ତୁଳୀର ବ୍ୟବସ୍ଥା କରିବେ ତେବେ ନମ୍ରନା ପରୀକ୍ଷାର ଫଳାଫଳ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ବିଶ୍ୱାମସୁଳୀରେ ଅପେକ୍ଷା କରିପାରିବେ କିମ୍ବା ନିର୍ଦ୍ଦିଷ୍ଟ ହୋଟେଲ୍ରେ ସେପର୍ଯ୍ୟନ୍ତ ନିଜକୁ ସଙ୍ଗରୋଧରେ ରଖିବେ ନମୁନା ପରୀକ୍ଷାର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପାସ୍ପୋର୍ଟ ସେଠାରେ ଅବସ୍ଥାପିତ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ନିକଟରେ ରହିବ ପରୀକ୍ଷା ପରେ ପଜିଟିଭ୍ ନଥିବା ଯାତ୍ରୀମାନଙ୍କୁ ନିଜ୍ଞ ନିଜର ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କରାଯିବ ତେବେ ପଟ୍ଟିଟିଭ୍ ଚିହ୍ନଟ ଯାତ୍ରୀମାନଙ୍କ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଆଇସିଏମ୍ଆର୍ ପ୍ରୋଟୋକଲ୍ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ପୁରୀ ନିଜ ଉତ୍ତରରେ ଉଲ୍ଲେଖ କରିଛନ୍ତି ଜାପାନ ପିଏମ୍ ୟୋସିହିଡେ ସୁଗା ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜାପାନର ସମ୍ରାଟ ନରୁହିତୋ ସୁଗାଙ୍କୁ ସେହି ଦେଶର ସାୟିଧାନିକ ପ୍ରଥା ଅନୁଯାୟୀ ଶପଥ ଗ୍ରହଣ କରାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସେ ଅତି ନିକଟତର ଭାବେ କାର୍ଯ୍ୟ କରିଆସୁଥିଲେ ସିଞ୍ଜୋ ଆବେ ସ୍ୱାସ୍ଥ୍ୟ ପରିସ୍ଥିତି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ପଦର୍ ଇସ୍ତଫା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶ୍ରୀ ସୁଗାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ସୁଗାଙ୍କ ନେତୃତ୍ୱରେ ଦୁଇଦେଶ ମଧ୍ୟରେ ବୈଷୟିକ ସହଭାଗିତା ଉଚ୍ଚସ୍ତରରେ ପହଞ୍ଚୁବ ବୋଲି ଶ୍ରୀ ମୋଦୀ ଆଶାବ୍ୟକ୍ତ କରିଛନ୍ତି

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଟ୍ଟିଟ୍ କରି ଏହି ସ୍ବଚନା ଦେଇଛି

ନମୂନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି

ଲେବର ୱେଲଫାୟାର ଆଣ୍ଡ୍ ଏମ୍ପ୍ୟମେଣ୍ଟ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର୍ କହିଛନ୍ତି କୋଭିଡ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଦେଶର ସ୍ଥାନାନ୍ତରିତ ଶ୍ରମିକମାନଙ୍କ କଲ୍ୟାଣ ଓ ନିଯୁକ୍ତି ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ସେ କହିଛନ୍ତି ଶ୍ରମିକ ମାନଙ୍କ ପ୍ରସଙ୍ଗ ଯୁଗ୍ମ ତାଲିକାରେ ସ୍ଥାନ ପାଇଥିବାରୁ ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମାନେ ନୀତି ପ୍ରଣୟନ କରିପାରିବେ ତା'ଛଡା କେନ୍ଦ୍ର ସରକାରଙ୍କର ଶ୍ରମ ଆଇନ୍ର ଅଧିକାଂଶ ନିୟମ ରାଜ୍ୟ ସରକାରମାନେ ଲାଗ୍ର କରିଛନ୍ତି

କୋଭିଡ କଟକଣା ସମୟରେ ସ୍ଥାନାନ୍ତରିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିବାର ସେ ଜଣାଇଛନ୍ତି

ଏହି ଅର୍ଥ ଅଟ୍ଟାଳିକା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସେସ୍ ପାଣ୍ଠିର୍ ଦିଆଯାଇଛି